ଏସ୍ସି ଆକ୍ଟିଭିଷ୍ଟ ସୁପ୍ରିମ୍କୋର୍ଟ ମାନବାଧକାର କର୍ମୀ ଆନନ୍ଦ ତେଲ୍ତୁମ୍ଭୁଡେଙ୍କ ବିରୁଦ୍ଧରେ ପୁଣେ ପୁଲିସ୍ର ଏଫ୍ଆଇଆର୍କୁ ରଦ୍ଦ କରିବାକୁ ମନା କରିଛନ୍ତି ତାଙ୍କ ବିରୁଦ୍ଧରେ ତଦନ୍ତରେ ହସ୍ତକ୍ଷେପ କରିବାକୁ ମଧ୍ୟ କୋର୍ଟ ମନା କରିଛନ୍ତି ଏଲ୍ଗାର ପରିଷଦ କୋରେଗାଓଁ ଭୀମା ହିଂସା ଘଟଣାରେ ମାଓବାଦୀମାନଙ୍କ ସହ ସମ୍ପର୍କ ସଂକ୍ରାନ୍ତ ତାଙ୍କର ଭୂମିକାକୁ ନେଇ ଏହି ମାମଲା ରୁଜୁ ହୋଇଛି

ସୁପ୍ରିମ୍କୋର୍ଟ କହିଛନ୍ତି ଉପଯୁକ୍ତ ନିମ୍ନ ଅଦାଲତରେ ତେଲ୍ତୁମ୍ୟୁଡେ କାମିନ୍ ଆବେଦନ କରିପାରିବେ

ଏହି ଶାନ୍ତି ପ୍ରକ୍ରିୟା ଆଫଗାନିସ୍ତାନଦ୍ୱାରା ଓ ଆଫଗାନିସ୍ତାନ ନେତୃତ୍ୱରେ ହେବ ଉଜ୍ବେକିସ୍ତାନ ରାଜଧାନୀ ସମରକନ୍ଦ୍ରାରେ ଗତକାଲି ଅନୁଷ୍ଠିତ ସର୍ବପ୍ରଥମ ଭାରତ ମଧ୍ୟଏସିୟା କଥାବାର୍ତ୍ତାରେ ଏହି ବୁଝାମଣା ହୋଇଛି କଥାବାର୍ତ୍ତାରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଉଜ୍ବେକିସ୍ତାନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ ଅଜିଜ୍ କାମିଲଭ୍ ମିଳିତ ଅଧ୍ୟକ୍ଷତା କରିଛନ୍ତି ଏଥିରେ ଆଫଗାନିସ୍ତାନ ଉଜ୍ବେକିସ୍ତାନ କିର୍ଗିଜ୍ସ୍ତାନ ତାଜିକିସ୍ତାନ ଓ ତୁର୍କମେନିସ୍ତାନର ବୈଦେଶିକ ମନ୍ତ୍ରୀ ଓ କାଜଖ୍ଷାନର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଯୋଗ ଦେଇଥିଲେ ବୈଠକ ପରେ ଶ୍ରୀମତୀ ସ୍ୱରାଜ ଯୁଦ୍ଧବିଧ୍ୱସ୍ତ ଆଫଗାନିସ୍ତାନର ଅର୍ଥନୈତିକ ପୁନର୍ଗଠନ ପ୍ରତି ଭାରତର ପ୍ରତିଶ୍ରତିବଦ୍ଧତାକୁ ଦେହରାଇଥିଲେ କଥାବାର୍ତ୍ତା ଶେଷରେ ଜାରି ଏକ ମିଳିତ ବିବୃତ୍ତିରେ ଆଫଗାନିସ୍ତାନ ସମେତ ଭାରତ ଓ ମଧ୍ୟଏସୀୟ ଦେଶମାନେ ସମସ୍ତ ପ୍ରକାରର ସନ୍ତ୍ରାସବାଦୀ କାର୍ଯ୍ୟର ନିନ୍ଦା କରିଥିଲେ ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ସେନାବାହିନୀ ବିମାନ ବାହିନୀ ନୌବାହିନୀ ଓ ଉପକୂଳରକ୍ଷୀ ବାହିନୀର ଏକ ମିଳିତ ସମରାଭ୍ୟାସକୁ ପର୍ଯ୍ୟବେକ୍ଷଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ତିନୋଟି ସମରାଭ୍ୟାସ ଦେଖିବେ ସେଗୁଡ଼ିକ ହେଲା ସାଧାରଣ ସମରାଭ୍ୟାସ ସେନାବାହିନୀର ସାମୁଦ୍ରିକ ସମରାଭ୍ୟାସ ଓ ମିଳିତ ସମରାଭ୍ୟାସ ଆଣ୍ଡାମାନ ନିକୋବରକୁ ଦୁଇ ଦିନ ଗସ୍ତରେ ଯାଇ ପ୍ରତିରକ୍ଷା ମନ୍ତ୍ରୀ ଗତକାଲି ପୋର୍ଟ ବ୍ଲେୟାର୍ଠାରେ ପହଞ୍ଚୁଛନ୍ତି ସେ ଯବାନମାନଙ୍କ ସହ କଥାବାର୍ତ୍ତା କରିବେ ଓ ବିବାହିତ ଯବାନମାନଙ୍କ ବାସଗୃହ ପ୍ରକଳ୍ପକୁ ଉଦ୍ଘାଟନ କରିବେ

ଆଶ୍ଡାମାନ ଓ ନିକୋବରରେ ସଶସ୍ତ ବାହିନୀର ତ୍ରି ସେବା କମାଣ୍ଡ୍ ରହିଛି ଜେକେ ଆରେଷ୍ଟ ଜମ୍ମୁ କାଶ୍ମୀର୍ରେ ଯବାନମାନେ ହିକିବୁଲ୍ ମୁକାହିଦିନ୍ର ଜଣେ ଦୁର୍ଦ୍ଦାନ୍ତ ସନ୍ତାସବାଦୀକୁ ବାନ୍ଦିପୋରା ଜିଲ୍ଲାର ଅଜସ୍ ଅଞ୍ଚଳରୁ ଗିରଫ କରିଛନ୍ତି ନିରାପତ୍ତା ବାହିନୀ ସ୍ଟୁତ୍ରରେ କୁହାଯାଇଛି ସେନାବାହିନୀ ଓ କମ୍ମ୍ର କାଶ୍ମୀର ପୁଲିସ୍ର ମିଳିତ କାର୍ଯ୍ୟାନୃଷାନରେ ସେହି ସନ୍ତାସବାଦୀକୃ ଗିରଫ କରାଯାଇଛି ଏହା ନିରାପତ୍ତା ବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି

ଡ୍ରଗ୍ସ୍ ପ୍ଲାନ୍ ସାମାଜିକ ନ୍ୟାୟ ଓ କ୍ଷମତାପନୁ ମନ୍ତ୍ରଶାଳୟ ଦେଶରେ ନିଶାଦ୍ରବ୍ୟ ଓ ତତ୍ସମ୍ୟନ୍ଧୀୟ ପଦାର୍ଥ ଅପବ୍ୟବହାର ସମସ୍ୟାର ସମାଧାନପାଇଁ ଏକ ପାଞ୍ଚ ବର୍ଷିଆ କ୍ରିୟାନୁଷ୍ଠାନ ଯୋଜନାର ଚିଠା ପ୍ରସ୍ତୁତ କରିଛି

ମନ୍ତ୍ରଣାଳୟ କ୍ୟାବିନେଟ୍ରୁ ନିଶାଦ୍ରବ୍ୟ ଚାହିଦା ହ୍ରାସ ଜାତୀୟ ନୀତି ଚିଠାକୁ ପ୍ରତ୍ୟାହାର କରିନେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି କର୍ମକର୍ତ୍ତା କହିଛନ୍ତି ନୀତି ସ୍ଥାନରେ ମନ୍ତ୍ରଶାଳୟ ବର୍ତ୍ତମାନ ଜାତୀୟ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିଛି ଏହି କ୍ରିୟାନୁଷ୍ଠାନ ଯୋଜନାରେ ସତର୍କତାମଳକ ଶିକ୍ଷା ସଚେତନତା ସୂଷ୍ଟି ପ୍ରବର୍ତ୍ତାଇବା ଚିକିତ୍ସା ଓ ଥଇଥାନ ଆଦିର ବ୍ୟବସ୍ଥା ରହିଛି ଏହାବ୍ୟତୀତ ସେବା ପ୍ରଦାନାକାରୀମାନଙ୍କୁ ତାଲିମ୍ ଓ ସେମାନଙ୍କର ଦକ୍ଷତା ବୃଦ୍ଧିପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ କେନ୍ଦ୍ର ସରକାର ଓ ଏନ୍ଜିଓଗୁଡ଼ିକର ମିଳିତ ଉଦ୍ୟୋଗରେ ଏହାକୁ କାର୍ଯ୍ୟକାରୀ କରାଯିବ

ଇକ୍ଷନ ଓ କିଛି ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁଁ ମୁଦ୍ରାଷ୍ଟୀତିରେ ଏହି ପରିବର୍ଭନ ଘଟିଛି

ଏହା ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ

ଯେଉଁ ନିବେଶକାରୀମାନେ ଅନ୍ଲାଇନ୍ ଆବେଦନ କରିବେ ଓ ଡିକିଟାଲ୍ ଉପାୟରେ ପୈଠ କରିବେ ସେମାନଙ୍କ ପାଇଁ ମୂଳ ମଲ୍ୟରେ ଏହି ରିହାତି ମିଳିବ

ଗୁଜରାତ୍ ସରକାର ଆଜି ମଧ୍ୟରାତ୍ରିରୁ ଏହାକୁ ଲାଗୁ କରାଯାଉଥିବାର ଘୋଷଣା କରିଛନ୍ତି ଏକ ସରକାରୀ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି ସାମାଜିକ ସମାନତା ଆଶିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ଆମ ଅହମ୍ମଦାବାଦ ସମ୍ଭାଦଦାତା ଜଣାଇଛନ୍ତି ସରକାରଙ୍କର ଏହି ଐତିହାସିକ ନିଷ୍ପଭି ଲାଗୁ କରିବାରେ ଗୁଜରାତ୍ ପ୍ରଥମ ରାଜ୍ୟ ହୋଇଛି

ଇତିମଧ୍ୟରେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ କାଓଡେକର କହିଛନ୍ତି ଏହି ନୃଆ ଶ୍ରେଣୀରେ ଆସନ୍ତା ଶିକ୍ଷାବର୍ଷଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ହଜାର ହାଜର ଆସନ ଉପଲବ୍ଧ ହେବ

ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ପୁଲିସ୍ କହିଛି ଜଣକର ନାମ କିଫାୟାତୁଲ୍ଲା ବୁଖାରୀ ଓ ତା'ର ଘର ଜନ୍ମୁ କାଶ୍ମୀରର ନାଓ ପୋରା ବାରାରେ ଗତ ଶୁକ୍ରବାର ଦିନ ସୋପିଆଁରେ ସେମାନଙ୍କୁ ଗିରଫ କରାଯାଇଛି ପ୍ରଲିସ୍ କହିଛି ସ୍ୱତନ୍ତ୍ର ସେଲ୍ଦ୍ଦାରା ସେମାନଙ୍କର ବିଭିନ୍ନ ଷଡଜନ୍ତ ବିଷୟରେ ଯାଞ୍ଚ କରାଯାଉଛି

ଦିଲ୍ଲୀ ପୁଲିସ୍ ଉପକମିଶନର୍ ପିଏସ୍ କୁଶୱାହା କହିଛନ୍ତି ଦିଲ୍ଲୀ ଓ କାତୀୟ ରାଜଧାନୀ ଅଞ୍ଚଳରେ ସନ୍ତାସବାଦୀମାନେ ଅତ୍ୟାଧୁନିକ ଅସ୍ପଶସ୍ତ ସଂଗ୍ରହ ପାଇଁ ଅବାଧ ଚଳପ୍ରଚଳ କର୍ତ୍ତିବାର ଗ୍ରପ୍ତ ସ୍କଚନା ମିଳିଥିଲା ସେ କହିଛନ୍ତି ଛୋଟ ଛୋଟ ଅସ୍ପଶସ୍ତ ଜମ୍ମ କାଶ୍ରୀରରେ ମିଳିବା କଷ୍ଟକର ହେଉଥିବାରୁ ସନ୍ତାସବାଦୀମାନେ ଜାତୀୟ ରାଜଧାନୀ ଅଞ୍ଚଳରୁ ସେଗୁଡ଼ିକୁ ସଂଗ୍ରହ କରୁଛନ୍ତି

ପୂର୍ବରୁ ମୁମ୍ୟାଇର କେଟସର କିମ୍ ଜି କୁଙ୍ଗ୍ ଓ ପିଆ ଜେବଡ଼ିଆ ବେଙ୍ଗାଲୁରର ମାର୍କୁସ୍ ଏଲିସ୍ ଲୌରେନ୍ ସ୍କିତଙ୍କୁ ମିକ୍କ ଡବଲ୍ସରେ ହରେଇ ଦେଇଥିଲେ ଏସିଆକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଶେଷ ଗ୍ରୁପ୍ ମ୍ୟାଚ୍ରେ ଭାରତ ବାହାରିନ୍କୁ ସାର୍ଜାଠାରେ ଭେଟିବ

ଏହି ମ୍ୟାଚ୍ରେ ଭାରତ ବିକୟ ହାସଲ କରୁ କିମ୍ବା ମ୍ୟାଚ୍ ଡ୍ର ରହିଲେ ମଧ୍ୟ ପ୍ରଥମ ଥରପାଇଁ ନକ୍ ଆଉଟ୍ ସ୍ତରରେ ପହଞ୍ଚିବାର ଯୋଗ୍ୟତା ଅର୍ଜନ କରିବ